ଏକ୍ ଭାରତ ଶ୍ରେଷ୍ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ବିବିଧତା ଏବଂ ଜାତୀୟ ଏକତା ଉପରେ ଗୁରୁତ୍ ଆରୋପ କରାଯାଇଛି

ମୋହନ ଭାଗବତ ଦେଶର ପ୍ରତ୍ୟେକ ନାଗରିକଙ୍କ ଭିତରେ ରାଷ୍ରଭକ୍ତି ଜାଗ୍ରତ ହେବା ଆବଶ୍ୟକ ସମାଜରେ ପରିବର୍ଭନ ଆସିଲେ ଦେଶର ଭାଗ୍ୟ ବଦଳିଯିବ ବୋଲି ରାଷ୍ଟୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ମୁଖ୍ୟ ସରସଂଘ ଚାଳକ ମୋହନ ଭାଗବତ କହିଛନ୍ତି

ଭାରତର ବିଚାରଧାରା ସଦାସର୍ବଦା ବିଶ୍ୱକ୍ ମାନବତାର ବାର୍ତ୍ତା ଦେଇଆସିଛି ଶାନ୍ତି ଓ ସହନଶୀଳତାର ମାର୍ଗ ଦର୍ଶାଇଛି ଭିନୃତା ମଧ୍ୟରେ ଏକତା ଭାରତର ମହାନ ସଂସ୍କୃତି ତେଶ୍ୱ ଭାଷା ଭିନୁ ହେଲେ ମଧ୍ୟ ଭାବନାର ଏକତା ଦେଶକୁ ଶକ୍ତି ଯୋଗାଇ ଆସିଛି ବୋଲି ସେ କହିଛନ୍ତି

ଆମ ତରଫର୍ କୌଶସି ଅବହେଳା କରାଯାଇ ନାହି ବୋଲି ସେ ସ୍ୱଷ୍ଟ କରିଛନ୍ତି

ରାକ୍ୟ ଉନ୍ନୟନ କମିଶନର ସ୍ବରେଶ ମହାପାତ୍ର ମଧ୍ୟ ଶ୍ରୀ ପାଣ୍ଡିଆନ୍ଙ୍କ ସହ ଜିଲ୍ଲା ଚିକିହାଳୟ ପରିଦର୍ଶନ କରିଥିଲେ ଏହା ପରେ ସେ ରାଉରକେଲା ସରକାରୀ ଡାକ୍ତରଖାନା ଗସ୍ତ କରିଛନ୍ତି ଏହି ସମୟରେ ଜଣେ ରୋଗୀଙ୍କ ସଂପର୍କୀୟ କଣେ ଡାକ୍ତର କର୍ଉବ୍ୟରେ ଅବହେଳା କରିବା ଅଭିଯୋଗ ଆଶିଥିଲେ

ଆଜି ସକାଳେ ମହିଳା ଜଣଙ୍ଙ ଚନ୍ଦ୍ରଭାଗାରେ ଗାଧୋଉଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ିଯାଇଥିଲେ ଏହି ସମୟରେ ଫଟୋଗ୍ରାଫର ଜଶଙ୍କ କିଛି ନ ଭାବି ତୂରନ୍ତ ପାଶିକୁ ଡେଇଁପଡ଼ିଥିଲେ ଏବଂ ମହିଳା କଣଙ୍କୁ ଉଦ୍ଧାର କରିଥିଲେ

ସନ୍ଧ୍ୟାରେ ଉଦୀତ ଚନ୍ରକୁ ପୂଜାକରିବାର ପରମ୍ପରା ରହିଛି ଆକି ମଧ୍ୟ ଧନର ଦେବୀ ମା ଲକ୍ଷୀ ଓ କାର୍ତ୍ତୀକେୟଙ୍କ ଜନ୍ନଦିନ

ଏକ କାରକୁ ଆଳୁ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଶା ଘଟିଛି

ଆଜି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କେକେତ କିଲ୍କାରେ ଗୋଟିଏ ଦୁଇଟି ସ୍ସାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ତେବେ କେତେକ ସ୍ଥାନରେ ବକ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କସ୍ଚନା ଜାରି କରିଛି